ଏହି ସମସ୍ତ ନିଷ୍ବଉି ଏପ୍ରିଲ ପହିଲାଠାରୁ ଲାଗୁ ହେବ

ଫଳରେ ଲୋକଙ୍କୁ ରାଜଧାନୀ ଭୁବନେଶ୍ୱରରେ ଥିବା ପାସ୍ପୋର୍ଟ କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ

ବିଶ୍ୱବ୍ୟାଙ୍କ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ କଳଆୟୋଗଙ୍କ ମିଳିତ ଆନ୍ଦକ୍କଲ୍ୟରେ ଅନୁଷିତ ହେବାକୁ ଥିବା ଏହି ସମ୍ମିଳନୀରେ ଗବେଷଣାମ୍କ ସନ୍ଧର୍ଭମାନ ଉପସ୍ରାପନ କରାଯିବ

ସରକାରଙ୍କ ତାଗିଦ ସତ୍ତେ ମଧ୍ୟ ଚାଷୀମାନଙ୍କର ସମସ୍ୟା ଦୂର ହୋଇପାରିନାହି